ବିଲ୍ ସପକ୍ଷରେ ସମର୍ଥନ ଥବା କହିଲା ବିଜେଡି

ଏ ନେଇ ସ୍ୱରାଷ୍ଟ୍ରମନ୍ତୀ ଅମିତ ଶାହା ରାଜ୍ୟସଭାରେ ବିଲ୍ ଉପସ୍ରାପନ କରିବା ସହ ଏକ ପ୍ରସ୍ତାବ ଆଗତ କରିଛନ୍ତି

ସମସ୍ତ ରାକ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ପୋଲିସ ମହାନିର୍ଦ୍ଦେଶକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ଆବଶ୍ୟକ ସଂଖ୍ୟକ ଫୋର୍ସ ମହଜୁଦ୍ ରଖିବା ଓ ଆଇନ ଶିଙ୍ଖଳା ପରିସ୍ତିତି ଉପରେ ନଜର ରଖିବାକୁ ମନ୍ତଶାଳୟ ପକ୍ଷରୁ କୁହାଯାଇଛି

ଏହି ବିଲ୍ ସବୁ ଦଳ ସମଥନ କରିଥିଲେ ଏହି ବିଲ୍ ଅଧୀନରେ ସମସ୍ତ ତୂତୀୟ ଲିଙ୍ଗ ବ୍ୟକ୍ତିଙ୍କୁ ନିକ ଘରେ ରହିବାର ପ୍ରଦାନ କରାଯାଇଛି

ଫଳରେ ପ୍ରତିକୁଳ ପାଗରେ ମଧ୍ଧ ବିମାନ ସହଜରେ ଅବତରଣ କରିପାରିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହାନ କହିଛନ୍ତି

ଗୁରୁତରମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି

ପୁଲିସ୍ ଘଟଶାର ତଦନ୍ତ କରୁଛି